ରାଜ୍ୟପାଳ ଭଗତସିଂହ କୋଶିଆରୀଙ୍କୁ ସେ ତାଙ୍କର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି ମୁମ୍ଭାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଫଡ଼ଣବିସ୍ କହିଛନ୍ତି ଏନ୍ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ତାଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା ବିଜେପି ରାଜନୈତିକ କିଶାବିକାରେ ଲିପ୍ତ ରହିବ ନାହିଁ ଓ ଏକ ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିର୍ବାହନ କରିବ ବୋଲି ସେ କହିଛନ୍ତି

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇସାରିଥିଲା ଏଥିରେ ଜଣେ ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କୁ ଜନ୍ମ ସମୟରେ ସେ ଯାହା ଥିଲେ ପରେ ଯଦି ତାହା ନରୁହନ୍ତି ତେବେ ତାଙ୍କୁ ତୃତୀୟ ଲିଙ୍ଗୀ ଭାବେ ବ୍ୟାଖ୍ୟା କରାଯାଇଛି ଏଥିରେ ମଧ୍ୟ ପ୍ରତ୍ୟେକ ତୃତୀୟ ଲିଙ୍ଗୀଙ୍କୁ ସେମାନଙ୍କ ଘରେ ରହିବା ଓ ପରିବାରର ସଦସ୍ୟ ହେବାର ଅଧିକାର ପ୍ରଦାନର ବ୍ୟବସ୍ଥା ରହିଛି କୌଣସି ତୃତୀୟ ଲିଙ୍ଗୀଙ୍କ ପ୍ରତି କୌଣସି ପ୍ରକାରର ପକ୍ଷପାତକୁ ଆଇନ୍ରେ ନିଷେଧ କରାଯାଇଛି ସେଗୁଡ଼ିକ ମଧ୍ୟରେ ସେମାନଙ୍କୁ ସେବା ଯୋଗଣରୁ ବଞ୍ଚିତ ନ କରିବା ଶିକ୍ଷା କ୍ଷେତ୍ରରେ ପକ୍ଷପାତ ନକରିବା ନିଯୁକ୍ତି ସ୍ୱାସ୍ଥ୍ୟସେବା ଓ ଆମୋଦପ୍ରମୋଦ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଞ୍ଚିତ ନ କରିବା ପ୍ରଭୂତି ଅନ୍ତର୍ଭୁକ୍ତ ଆଇନ୍ ଅନୁସାରେ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ତୂତୀୟ ଲିଙ୍ଗୀ ବ୍ୟକ୍ତିମାନଙ୍କ ପ୍ରତି ନିଯୁକ୍ତି କାମଧନ୍ଦା କିମ୍ବା ପଦୋନ୍ନତି କ୍ଷେତ୍ରରେ ପକ୍ଷପାତ କରିପାରିବେ ନାହିଁ

ପୂର୍ବରୁ ଏହା ରାଜ୍ୟସଭାରେ ପାସ୍ ହୋଇସାରିଥିଲା

ଏହା ଅନୁସାରେ ଅହଜ୍ଞଦାବାଦ ସ୍ଥିତ କାତୀୟ ଡିକାଇନ୍ ପ୍ରତିଷ୍ଠାନ ଏକ ଜାତୀୟ ସ୍ତରୀୟ ପ୍ରତିଷ୍ଠାନର ମାନ୍ୟତା ପାଇବ

ଏହି ବିଲ୍ ଅନୂସାରେ ଦାଦ୍ରା ଓ ନଗରହାବେଳୀ ଏବଂ ଡାମନ୍ ଓ ଡିଉର ମିଶ୍ରଣ ଘଟିବ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଣ ଏହି ମିଶ୍ରଣର ମୁଖ୍ୟ ଉଦ୍ଦେଶ୍ୟ ଏହା ମଧ୍ୟ ସେମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ ଓ ଯୋଜନା ପ୍ରସ୍ତୁତରେ ସମାନତା ଆଶିବାରେ ସାହାଯ୍ୟ କରିବ

ଏହି ଉପଗ୍ରହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ଏଥିରେ ଅତି ହାଇ ରିକଲ୍ୟୁସନ୍ କ୍ୟାମେରା ଖଞ୍ଜାଯାଇଛି ଯାହା ସହରାଞ୍ଚଳ ଯୋଜନା ମୌଳିକ ଢାଞ୍ଚା ବିକାଶ ଓ ଉପକୂଳବର୍ତ୍ତୀ ଜମିର ବ୍ୟବହାର ଆଦିରେ ସାହାଯ୍ୟ କରିବ

ତୃତୀୟ ପିଢ଼ି ଭୂ ପର୍ଯ୍ୟବେକ୍ଷଣ ଉପଗ୍ରହ ଶ୍ଚଙ୍ଖଳାର ଏହା ପ୍ରଥମ ଉପଗ୍ରହ

ଯାହା ସହରାଞଳ ଯୋଜନା ପ୍ରସ୍ତୁତକାରୀମାନଙ୍କୁ ବହ୍ରମାତ୍ରାରେ ସାହାଯ୍ୟ କରିବ

ପୂର୍ବରୁ ସେମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ଏହି ସୁବିଧା ମିଳୁଥିଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧରେ ପ୍ରାଣ ହରାଉଥିବା ତିନି ବାହିନୀର କର୍ମଚାରୀମାନଙ୍କ ପରିବାରର ସଦସ୍ୟମାନଙ୍କୁ ଏହି ସୁବିଧା ପ୍ରଦାନକୁ ଅନୁମୋଦନ କରିଛନ୍ତି

ଏଥିସହିତ ଭାରତୀୟ ସାଧାରଣତନ୍ତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା ସମ୍ଭିଧାନ ଦିବସ ପାଳନ ଉପଲକ୍ଷେ ଆଜି ପାର୍ଲାମେଣ୍ଟର ଦୁଇ ସଭାର ଏକ ମିଳିତ ବୈଠକ ବସିଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ଉଦ୍ବୋଧନ ଦେଇ ଅଧିକାର ଓ କର୍ତ୍ତବ୍ୟ ଏକ ମୁଦ୍ରାର ଦୂଇ ପାର୍ଶ୍ୱ ଓ ନାଗରିକମାନେ ଯେତେବେଳେ ସେମାନଙ୍କର ଅଧିକାରର ଉପଯୋଗ କରିବେ ସେତେବେଳେ ସେମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଜାଗ ରହିବାକୁ ପଡ଼ିବ ବୋଲି କହିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସମ୍ଭିଧାନର ଶକ୍ତି ଓ ବ୍ୟାପକତା ବିଷୟ ଉଲ୍ଲ୍ଫେଖ କରିଥିଲେ ସେ କହିଥିଲେ ଭାରତୀୟ ସମ୍ଭିଧାନରେ ନାଗରିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟ ଉଲ୍ଲେଖ ରହିଛି ଓ ଏହା ଆମ ସିୟିଧାନର ବିଶେଷତ୍ୱ ଭାରତ ପାଇଁ ସମ୍ଭିଧାନର ଚିଠା ପ୍ରସ୍ତୁତ ଲାଗି ସାମ୍ବିଧାନିକ ସଭାର ଗଠନ କରାଯାଇଥିଲା ପ୍ରସାରଭାରତୀ ନ୍ତଆଦିଲ୍ଲୀ ସ୍ଥିତ ଏହାର ସଚିବାଳୟରେ ସମ୍ଭିଧାନ ଦିବସ ପାଳନ କରିଛି ଚେୟାର୍ମ୍ୟାନ୍ ଏ ସ୍ୱର୍ଯ୍ୟ ପ୍ରକାଶ ସିଇଓ ଶଶି ଶେଖର ବେମ୍ପତି ଆକାଶବାଣୀ ସମ୍ବାଦ ବିଭାଗର ମହାନିର୍ଦ୍ଦେଶକ ଇରା ଯୋଶୀ ଡିଡି ନ୍ୟୁଜ୍ ମହାନିର୍ଦ୍ଦେଶକ ମୟଙ୍କ ଅର୍ଗଓ୍ୱାଲ୍ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ଭିଧାନର ମୁଖବନ୍ଧ ପାଠ କରିଥିଲେ ପିଏମ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଇସ୍ରାଏଲ୍ ଭାରତର ଏକ ଘନିଷ୍ଠ ଭାଗିଦାରୀ ରାଷ୍ଟ୍ର ଓ ଉଭୟ ଦେଶ ଗଣତନ୍ତ୍ରର ସମାନ ମ୍ରଲ୍ୟବୋଧ ଓ ନୀତିରେ ବିଶ୍ୱାସ କରନ୍ତି ଶ୍ରୀ ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଟ୍ୱିଟ୍ ବାର୍ତ୍ତାର ଉତ୍ତରରେ ଏହା କହିଛନ୍ତି

ସେ କହିଥିଲେ ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତିକ ରାଷ୍ଟ୍ର ଓ ଏହାର ମହାନ ସମ୍ଭିଧାନରେ ଉଭୟ ପ୍ରାଚ୍ୟ ଓ ପାର୍କାତ୍ୟ ଆଦର୍ଶର ପ୍ରତିଫଳନ ଘଟିଛି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ବିଶ୍ୱର ଉନ୍ନତ ଗଣତାନ୍ତିକ ରାଷ୍ଟ୍ର ଓ ସେମାନଙ୍କର ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ସେ ପୁଣି କହିଛନ୍ତି ଉଭୟ ଭାରତ ଓ ଇସ୍ରାଏଲ୍ ନବୀକରଣ ଏବଂ ନୂଆ ନୂଆ ଅବଧାରଣା ସହିତ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ବ୍ୟଗ୍ର ପାକ୍ ଏସ୍ସି ବଜୱା ପାକିସ୍ତାନ ସୁପ୍ରିମ୍କୋର୍ଟ ପାକିସ୍ତାନ ସେନାବାହିନୀ ମୁଖ୍ୟ କମାର ଜାଭେଦ ବଜଓ୍ୱାଙ୍କ କାର୍ଯ୍ୟକାଳକୁ ଆଉ ତିନି ବର୍ଷ ସମ୍ପ୍ରସାରଣ କରିବା ପାଇଁ ନିଆଯାଇଥିବା ନିଷ୍ପଭିକୁ ଖାରଜ କରିଦେଇଛନ୍ତି

ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଜେନେରାଲ୍ ବଜୱାଙ୍କ କାର୍ଯ୍ୟକାଳର ଆଉ ତିନିବର୍ଷ ସମ୍ପ୍ରସାରଣକୁ ଅନୁମୋଦନ କରିଥିଲେ ଏଥିପାଇଁ ସେ ଆଞ୍ଚଳିକ ନିରାପତ୍ତାର କାରଣ ଦର୍ଶାଇଥିଲେ କିନ୍ତୁ ପାକିସ୍ତାନ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଅଶିଫ୍ ସଇଦ୍ ଖୋସା ଏହାକୁ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି କହିଛନ୍ତି କେବଳ ରାଷ୍ଟ୍ରପତି ସେନାବାହିନୀ ମୁଖ୍ୟଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରିପାରିବେ

ଝାଡ଼ଖଣ୍ଡ ଇଲେକ୍ସନ ଝାଡ଼ଖଣ୍ଡର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆକି ବିଜ୍ଞପ୍ତି ଜାରି ହୋଇଛି

ଇତିମଧ୍ୟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦୁଇ ଜଣ ପ୍ରାର୍ଥୀଙ୍କର ଏହାର ଷଷ୍ଠ ତାଲିକା ପ୍ରକାଶ କରିଛି

ଜେକେ ଗଭର୍ଣ୍ଣର ଜାମ୍ମ କାଶ୍ୱୀର ଉପରାଜ୍ୟପାଳ ଗରିଶ ଚନ୍ଦ୍ର ମର୍ମୁ କହିଛନ୍ତି ଲୋକମାନଙ୍କୁ ଉସକାଇବା ପାଇଁ କୌଣସି ଷଡ଼ଯନ୍ତ୍ର ଓ ସେମାନଙ୍କର ମନକୁ ଆଘାତ ଦେବାଭଳି କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ଗତ ରାତିରେ କାଶ୍ମୀରର କୋନସାରବଲ୍ ତ୍ରାଲ୍ ସ୍ଥିତ ଏକ ମସ୍ଜିଦ୍ରେ ଦୁର୍ବର୍ତମାନେ ନିଆଁ ଲଗାଇଦେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ପାଇଁ ସେ ଜାମ୍ମୁ କାଶ୍ମୀରର ଲୋକମାନଙ୍କୁ ନିବେଦନ କରିଛନ୍ତି ଓ କୌଣସି ଗୁଜବର ଶିକାର ନହେବା ପାଇଁ ପରାମର୍ଶ ଦେଇଛନ୍ତି ସମଗ୍ର ରାଜ୍ୟର ଧାର୍ମିକ ସ୍ଥଳୀଗୁଡ଼ିକର ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉପରାଜ୍ୟପାଳ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି